ଜମାକାରୀଙ୍କ ଟଙ୍କା ସ୍ରରକ୍ଷିତ ବୋଲି କହିଛି କେନ୍ଦ୍ରୀୟ ବ୍ୟାଙ୍କ୍

ପିଏମ୍ ନାରୀଶକ୍ତି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗତକାଲି ନାରୀଶକ୍ତି ପ୍ରରସ୍କାରରେ ସମ୍ମାନିତ ହୋଇଥିବା ମହିଳାମାନଙ୍କର ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେ କହିଛନ୍ତି ସମ୍ପୁକ୍ତ ମହିଳାମାନେ ଦେଶକୁ ନୂଆ ଦିଗ୍ଦର୍ଶନ ଦେଇଛନ୍ତି ଗତ ସନ୍ଧ୍ୟାରେ ସେମାନଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାମାନଙ୍କ ପ୍ରଚେଷ୍ଟା ଯୋଗୁଁ ଆଜି ଦେଶ ବାହ୍ୟ ମଳତ୍ୟାଗମୁକ୍ତ ହୋଇପାରିଛି ସେ କହିଛନ୍ତି ମହିଳାମାନଙ୍କ ଯୋଗଦାନ ଫଳରେ ଆଗାମୀ ଦିନରେ କୁପୋଷଣ ଅଭାବ ମଧ୍ୟ ଦେଶରୁ ଦୂର ହୋଇପାରିବ

ଏହି ମହିଳାମାନେ ବୟସ ଭୌଗୋଳିକସ୍ଥିତି ଓ ସମ୍ଭଳ ଅଭାବକୁ ସେମାନଙ୍କ ସ୍ୱପ୍ନ ପୂରଣ ହେବା ଦିଗରେ ପ୍ରତିବନ୍ଧକ ହେବାକୁ ଦେଇ ନ ଥିଲେ ଏହି ଜାତୀୟ ପୁରସ୍କାର ପ୍ରତିବର୍ଷ ବିଶେଷକରି ଦୁର୍ବଳ ଏବଂ ଅସହାୟ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଗୋଷ୍ଠୀ ଏବଂ ସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଇଥାଏ

ଗତକାଲି ହାଇଦ୍ରାବାଦଠାରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ଆନ୍ତର୍ଜାତିକ ମହିଳା ନେଟ୍ୱାର୍କର ଉଦ୍ଘାଟନୀ ଅଭିଭାଷଣରେ ଉପରାଷ୍ଟ୍ରପତି କହିଛନ୍ତି ମହିଳାମାନଙ୍କୁ ସମାନତା ସ୍ୱଯୋଗ ଦେଉ ନ ଥିବା କୌଣସି ଦେଶ ବିକାଶ କରିପାରିବ ନାହିଁ ମହିଳାମାନଙ୍କ ଅର୍ଥନୈତିକ ରାଜନୈତିକ ଓ ସାମାଜିକ ସଶକ୍ତୀକରଣ ପାଇଁ ଶିକ୍ଷା ହେଉଛି ଚାବିକାଠି ବୋଲି ବର୍ଷ୍ଣନା କରି ଶ୍ରୀ ନାଇଡ୍ର କହିଛନ୍ତି କୌଣସି ବାଳିକା ଯେପରି ସ୍କଲ୍ ଯିବାରୁ ବଞ୍ଚତ ନ ହୁଏ ତାହା ଦେଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ରାଜନାଥ ଓମେନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସେନାବାହିନୀରେ ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ଏହା କିପରି ଆହ୍ରରି ବୃଦ୍ଧି ପାଇବ ତାହା ହେଉଛି ସରକାରଙ୍କ ପ୍ରାଥମିକତା

ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ତାଙ୍କ ମତରେ ସେନାବାହିନୀର କୌଣସି ବି ଦ୍ୱାର ମହିଳାମାନଙ୍କ ପାଇଁ ବନ୍ଦ୍ ହେବା ଉଚିତ ନୁହେଁ ଆର୍ବିଆଇ ଡିପୋଜିଟ୍ସ୍ ସମ୍ପ୍ରତି ୟେସ୍ ବ୍ୟାଙ୍କ୍ରେ ଆର୍ଥକ ମନ୍ତରତା ଯୋଗୁଁ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରି ରିଜର୍ଭ ବ୍ୟାଙ୍କ୍ କହିଛି ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ଗତକାଲି ଏନେଇ କାରି କରାଯାଇଥିବା ସୂଚନାରୁ ଜଣାପଡ଼ିଛି ରିକର୍ଭ ବ୍ୟାଙ୍କ୍ ସମସ୍ତ ବ୍ୟାଙ୍କ୍ର ଆର୍ଥିକ କାର୍ଯ୍ୟକଳାପ ଉପରେ ନଜର ରଖିଥିବାରୁ କୌଣସି ଆର୍ଥକ କ୍ଷତି ଘଟିବ ନାହିଁ ଏକ ଟ୍ୱିଟ୍ରେ ଆର୍ବିଆଇ କେତେକ ଗଣମାଧ୍ୟମର ତ୍ରଟିପୂର୍ଣ୍ଣ ହିସାବପତ୍ର ଯୋଗୁଁ ଏଭଳି ଘଟିଥିବା ଅଭିଯୋଗକୁ ଅସ୍ୱୀକାର କରିଛି ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ଗ୍ରାହକମାନଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି କପ୍ଟର ୟେସ୍ ବ୍ୟାଙ୍କ୍ ୟେସ୍ ବ୍ୟାଙ୍କ୍ ପ୍ରତିଷ୍ଠାତା ରାଣା କପୁରଙ୍କ ଝିଅ ରୋଶନୀ କପୁରଙ୍କୁ ଲଣ୍ଡନ ଯିବା ସମୟରେ ଗତ ସନ୍ଧ୍ୟାରେ ମୁମ୍ଭାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା

ଏହାକୁ ମିଶାଇ ଚଳିତ ସପ୍ତାହରେ ଏହା ଦ୍ୱିତୀୟ ପରୀକ୍ଷଣ ବୋଲି ଜଣାପଡ଼ିଛି ଡବ୍ଲ୍ୟୁବି କରୋନା ପଣ୍ଟିମବଙ୍ଗ ସରକାର ନୋଭେଲ୍ କରୋନା ରୋଗୀଙ୍କ ଚିକିହାପାଇଁ ଆଇସୋଲେସନ୍ ୱାର୍ଡ଼ ଖୋଲିବାପାଇଁ ବେସରକାରୀ ନର୍ସିଂ ହୋମ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରୀ ହସ୍ୱିଟାଲ୍ଗ୍ରଡ଼ିକରେ ଏଭଳି ଓ୍ବାର୍ଡ଼ ଖୋଲାଯାଇଛି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଅଜୟ ଚକ୍ରବର୍ତ୍ତୀ ଉତ୍ତର ଓ ଦକ୍ଷିଣ ବେଙ୍ଗଲ୍ର ହସ୍କିଟାଲ୍ଗ୍ରଡ଼ିକ ପରିଦର୍ଶନ କରି କରୋନା ସନ୍ଦିଗ୍ର ରୋଗୀ ଓ ପୀଡ଼ିତଙ୍କ ଚିକିତ୍ସା ନେଇ ସ୍ଥିତି ପରଖିଛନ୍ତି

ଗତକାଲି ସେମାନଙ୍କୁ ହସ୍ୱିଟାଲ୍ରୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି

ଏଯାଏଁ ମହାରାଷ୍ଟ୍ରରେ କକିଣସି କରୋନା ସଂକ୍ରମଣ ହୋଇ ନ ଥିବା ଜଣାପଡ଼ିଛି ଜୟଶଙ୍କର କରୋନା ଇରାନ୍ରେ ଅଟକି ରହିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ କରୋନା ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କୁ ଭାରତ ଫେରାଇ ଆଶିବା ଲାଗି ଆବଶ୍ୟକ ବନ୍ଦୋବସ୍ତ ନିମନ୍ତେ ଇରାନ ସରକାରଙ୍କ ସହ ଆଲୋଚନା ଚାଲିଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ସେ କହିଛନ୍ତି ଏହି ଯାଞ୍ ପ୍ରକ୍ରିୟାରେ ଇରାନ୍ରେ ଥିବା କୌଣସି ଭାରତୀୟ ମହ୍ୟଜୀବୀଙ୍କୁ କରୋନା ସଂକ୍ରମଣ ହୋଇ ନ ଥିବା କଣାପଡ଼ିଛି

ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ବିଜ୍ଞପ୍ତିକୁ ଉଦ୍ଧାର କରି ସାଉଦି ପ୍ରେସ୍ ଏଜେନ୍ସି କହିଛି ଆନ୍ତର୍ଜାତିକ ସ୍ତରରେ କରୋନା ସଂକ୍ରମଣକୁ ରୋକିବାପାଇଁ ଏହି ସାମୟିକ କଟକଶା କାରି କରାଯାଇଛି ସେଠାରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ସାମୟିକ ଭାବେ କାର୍ଯ୍ୟ ବନ୍ଦ୍ ଘୋଷଣା କରାଯାଇଛି ସାଉଦି ସରକାର ଜରୁରୀକାଳୀନ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ଇଟାଲୀ କରୋନା ସାରା ବିଶ୍ୱରେ ଇଟାଲୀ ଦ୍ୱିତୀୟ ବୃହତ୍ କରୋନା ସଂକ୍ରମିତ ଦେଶ ଭାବରେ ଦକ୍ଷିଣ କୋରିଆକୁ ଅତିକ୍ରମ କରିଛି

କିନ୍ତୁ ସେଠାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି

ମହା ନିୟୁ ଲ ମହିଳାମାନଙ୍କ କ୍ଷେତ୍ରରେ ଘଟୁଥିବା ଆକ୍ରମଣକୁ ପ୍ରତିହତ କରିବାପାଇଁ ମହାରାଷ୍ଟ୍ର ସରକାର ନୂଆ ନିୟମ ଆଶିବେ ଏନେଇ ସେଠାକାର ନାଗରିକମାନଙ୍କୁ ସେମାନଙ୍କ ମତାମତ କଶାଇବାପାଇଁ ଗୃହମନ୍ତ୍ରୀ ଅନିଲ୍ ଦେଶ୍ମୁଖ ଅନୁରୋଧ କରିଛନ୍ତି

ରଣଜୀ ଫାଇନାଲ୍ ରଣଜୀ ଟ୍ରଫି ଫାଇନାଲ୍ରେ ଆଜି ସୌରାଷ୍ଟ୍ର ଏବଂ ବେଙ୍ଗଲ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ

ସୌରାଷ୍ଟ୍ର ପକ୍ଷରୁ ଜାତୀୟ ସ୍ତରର ଖେଳାଳୀ ଚେତେଶ୍ୱର ପ୍ରଜାରା ଖେଳୁଥିବାବେଳେ ବେଙ୍ଗଲ୍ ପକ୍ଷରୁ ଋଦ୍ଧିମାନ ଶାହା ଖେଳୁଛନ୍ତି